ଗକପତି ଓ ଗଞାମର ପ୍ରଭାବିତ ଅଞ୍ଞଳ ବୁଲି ଫେରିବା ପରେ ଶ୍ରୀ ପ୍ରଧାନ ଫେସ୍ବୂକ୍ରେ ଏକ ଭିଡ଼ିଓ କରିଆରେ ସରକାରଙ୍କ ବିଫଳତାର ଫର୍ଦ୍ଦ ଖୋଲିଛନ୍ତି

ସବୁ ଲୋକଙ୍ ପାଇଁ ରିଲିଫ୍ ବ୍ୟବସ୍ତା କରାଯାଇ ନାହିଁ

ବନ୍ଦ୍କୁ ସମର୍ଥନ ଜଶାଇ ଏରସମାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି

ଆଗାମୀ ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର ହେବବୋଲି ଜିଲ୍ଲାପାଳ ସ୍ଚନା ଦେଇଛନ୍ତି

ଆଜି ଭୁବନେଶ୍ୱରରେ ମଧ ଭସାଣୀ ଉହବ ଅନୁଷ୍ଠିତ ହେଉଛି ଅନ୍ୟପକ୍ଷରେ ପ୍ରବଳ ଉସାହ ଓ ଉଦ୍ଦୀପନା ମଧ୍ଧରେ ଶ୍ରୀକ୍ଷେତ୍ର ପୁରୀରେ ଆକି ପ୍ରସିଦ୍ଧ 'ଗୋସାଣୀଯାତ' ଅନୁଷିତ ହେଉଛି

ମଇଲମ ଓ ତଡ଼ପଲାଗି ବଢ଼ି ଅବକାଶ ନୀତି ସରିଥିଲା ଏହା ପରେ ପୁଷ୍ଟାଳକ ସେବକମାନେ ମହାପ୍ରଭୁଙ୍କୁ ରାଇଦାମୋଦର ବେଶରେ ସଜିତ କରିଥିଲେ ଏହି ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀମନ୍ଦିରରେ କାର୍ତିକ ନୀତି ଆର ହୋଇଥିବା ବେଳେ ଭକ୍ତଙ୍କ ଭିଡ଼ ଲାଗି ରହିଛି

ଏହି ଅଘଟଣ ପରେ ସ୍ଚାନୀୟ ଅଞ୍ଞଳରେ ଶୋକର ଛାୟା ଖେଳିଯାଇଛି

ହାତୀଟିର ଗତକାଲି ରାତିରେ ମୃତ୍ୟୁ ହୋଇଥିବା କୁହାଯାଉଛି

ବନ ବିଭାଗ କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରି ପାପଡ଼ାହାଣ୍ଡିଠାରେ ଥିବା ଆଶ୍ରୟସ୍ଥଳରେ ରଖିଛନ୍ତି